ସେଠାରେ ଷ୍ଟାଡିୟମ୍କୁ ଖାଲି କରାଯାଇଛି ଓ ବିଏସ୍ଏଫ୍ ଦ୍ୱାରା ରିଟ୍ରିଟ୍ ପରେଡ୍କୁ ବାତିଲ୍ କରାଯାଇଛି କେବଳ ଜାତୀୟ ପତାକା ଅର୍ଦ୍ଧନମିତ ହେବାର କାର୍ଯ୍ୟ ସମ୍ପନ୍ନ ହେବ ପିଏମ୍ କନ୍ୟାକୁମାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପୂର୍ବ ସମୟ ତ୍କଳନାରେ ବର୍ତ୍ତମାନ ସନ୍ତାସବାଦର ମ୍ରକାବିଲା କରିବାରେ ଯଥେଷ୍ଟ ପାର୍ଥକ୍ୟ ରହିଛି ତାମିଲ୍ନାଡ଼ର କନ୍ୟାକ୍ରମାରୀଠାରେ ସେ ଅନେକ ବିକାଶମ୍ଭଳକ ପ୍ରକଳ୍ପକ୍ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଉରି ସନ୍ତାସବାଦୀ ଆକ୍ରମଣର ସେନାବାହିନୀ କିଭଳି ଜବାବ୍ ଦେଇଛି ଓ ଫୁଲ୍ୱାମା ଆକ୍ରମଣର ବିମାନ ବାହିନୀ କିଭଳି ଜବାବ ଦେଇଛି ଦେଶ ତାହା ଦେଖୁଛି

ସେ କହିଛନ୍ତି ବର୍ତ୍ତମାନ ସଶସ୍ତ ବାହିନୀକୁ ଏହାର ମୁକାବିଲା ପାଇଁ ସମ୍ପର୍ଣ୍ଣ ସ୍ୱାଧୀନତା ଦିଆଯାଇଚି ସେ କହିଛନ୍ତି ଏହା ହେଉଛି ନବଭାରତ ଯେଉଠି ପ୍ରତ୍ୟେକ ସନ୍ତାସବାଦୀ ଆକ୍ରମଣର ଠିକଣା ଜବାବ ଦିଆଯିବ ସେ କହିଛନ୍ତି ସଶସ୍ତ ବାହିନୀ ପ୍ରତି ଦେଶବାସୀଙ୍କ ସମର୍ଥନ ଅଭୂତପୂର୍ବ କିଛି ରାଜନୈତିକ ଦଳ ସଶସ୍ତ ବାହିନୀର ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ଉଠାଇଛନ୍ତି ଅନ୍ୟପକ୍ଷରେ ବିଶ୍ୱର ବହୁ ଦେଶ ଭାରତର ପ୍ରଶଂସା କରୁଛନ୍ତି ରାଜନୈତିକ ଦଳମାନେ ନକାରାବାଦୀ ହୋଇ ପାକିସ୍ତାନକୁ ସାହାଯ୍ୟ କରୁଛନ୍ତି ଓ ଭାରତକୁ କ୍ଷତି ପହଞ୍ଚାଉଛନ୍ତି ଶ୍ରୀ ମୋଦି କହିଛନ୍ତି ଦଳମାନେ ନିଜର ରାଜନୈତିକ ଭବିଷ୍ୟତକୁ ମଜବୁତ୍ କରିବାକୁ ଭାରତକୁ ଦୁର୍ବଳ କରିବା ବନ୍ଦ୍ କରିବା ଉଚିତ ସ୍ୱରାଜ ଓଆଇସି ଏକ ପ୍ରମୁଖ କୃଟନୈତିକ ସଫଳତାର ଅଂଶସ୍ୱରୂପ ଭାରତ ଆବୁଧାବିଠାରେ ଚାଲିଥିବା ଓଆଇସି ବୈଠକରେ ଆଜି ପ୍ରଥମ ଥରପାଇଁ ଉଦ୍ବୋଧନ ଦେଇଛି ଏବଂ ଏକଥା ସ୍ୱଷ୍ଟ କରିଛି ଯେ ସନ୍ତାସବାଦ ବିରୋଧରେ ସଂଗ୍ରାମ କୌଣସି ଧର୍ମ ବିରୁଦ୍ଧରେ ଯୁଦ୍ଧ ନୁହେଁ ଇସ୍ଲାମୀୟ ସହଯୋଗ ସଙ୍ଗଠନର ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ସନ୍ତାସବାଦ ଏବଂ ଉଗ୍ରବାଦ ଭିନ୍ନ ଭିନ୍ନ ନାମ ଓ ଛାପ ବହନ କର୍ତ୍ଥି ସେ କହିଛନ୍ତି ଏହା ବିବିଧ କାରଣର ବ୍ୟବହାର କରୁଥିଲେ ମଧ୍ୟ ପ୍ରତିଟି ଘଟଣାରେ ଏହା ଧର୍ମର ବିକୃତୀକରଣ ଏବଂ ନିଜର ଜିତିବାର ଶକ୍ତି ଉପରେ ଥିବା ଭ୍ରାନ୍ତଧାରଣାର ପରିଚୟ ଦେଇଛି ସେ କହିଛନ୍ତି ବିଶ୍ୱର ସବୁ ଧର୍ମ ଶାନ୍ତି ଦୟା ଓ ଭ୍ରାତୂଭାବ ଉପରେ ପର୍ଯ୍ୟବସିତ

ମନ୍ତ୍ରୀ କହିଛନ୍ତି ଭାରତର ମୁସଲ୍ମାନ ଭାଇ ଓ ଭଉଣୀମାନେ ଭାରତୀୟ ବିବିଧତାର ଏକ ଅଭିନ୍ନ ଅଙ୍ଗ ସେ ସ୍ୱଷ୍ଟ କରିଛନ୍ତି ଯେ ଅତି କମ୍ସଂଖ୍ୟାର ଭାରତୀୟ ମୁସଲ୍ମାନମାନେ କଠୋରବାଦୀ ଓ ଉଗ୍ରବାଦୀ ଚିନ୍ତାଧାରା ପ୍ରଚାରର ଶିକାର ହୋଇଛନ୍ତି ପ୍ରଥମଥର ପାଇଁ ଭାରତ ଓଆଇସି ବୈଠକରେ ସମ୍ମାନିତ ଅତିଥି ଭାବେ ଯୋଗଦେବାପାଇଁ ଆମନ୍ତିତ ହୋଇଛି ରାଜନାଥ ସିଂ ଏନ୍ଆଇଏ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତାସବାଦର ମୃଳୋର୍ପାଟନପାଇଁ ଏକ ଦୂଡ଼ ନିଷ୍ପଭି ନେଇଛନ୍ତି ଏବଂ ପାକ୍ ଅଧିକୃତ କଜ୍ମୁ ଓ କାଶ୍କୀରରେ ଥିବା ସନ୍ତାସବାଦୀ ଶିବିର ଉପରେ ବିମାନ ଆକ୍ରମଣ ଏ ଦିଗରେ ଏକ ବୃହତ୍ ପଦକ୍ଷେପ ଆଜି ହାଇଦ୍ରାବାଦଠାରେ ଜାତୀୟ ତଦନ୍ତ ସଂସ୍ଥାର ନୂତନ କାର୍ଯ୍ୟାଳୟ ଓ ନିବାସସ୍ଥଳୀର ଉଦ୍ଘାଟନ ଉତ୍ସବରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ଦେଶର କାର୍ଯ୍ୟାନୁଷ୍ଠାନକୁ ସମଗ୍ର ବିଶ୍ୱ ସମର୍ଥନ କରୁଛି ଆବୁଧାବିରେ ଚାଲିଥିବା ଇସ୍ଲାମୀୟ ସହଯୋଗ ସଙ୍ଗଠନ ଓଆଇସି ବୈଠକରେ ଭାରତକୁ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରଣ କରାଯିବା ଆମପାଇଁ ଗୌରବର ବିଷୟ

ସ୍ୱରାଷ୍ଟ୍ରମନ୍ତ୍ରୀ ହାଇଦ୍ରାବାଦଠାରୁ ଏନ୍ଆଇଏର ଗୁଆହାଟୀ କାର୍ଯ୍ୟାଳୟର ମଧ୍ୟ ଉଦ୍ଘାଟନ କରିଛନ୍ତି

ସିମି ଦେଶରେ ବହୁ ସନ୍ତାସବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛି ସେହି ସଙ୍ଗଠନ ଅନ୍ତର୍ଘାତୀମଳକ କାର୍ଯ୍ୟରେ ଜଡ଼ିତ ଥିବାରୁ ତାହା ବିରୁଦ୍ଧରେ ଏହି ପଦକ୍ଷେପ ନିଆଯାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାର ଏକ ବିଞ୍ଜପ୍ତିରେ ସିମିକ୍ତ ଏକ ବେଆଇନ ସଙ୍ଗଠନ ବୋଲି ବର୍ଷନା କରିଛି ମନ୍ତ୍ରଣାଳୟ କହିଛି ସିମିର ବେଆଇନ କାର୍ଯ୍ୟକଳାପ ଯଦି କମ୍ ନ ହୁଏ ଓ ନିୟନ୍ତ୍ରଣ କରା ନ ଯାଏ ତେବେ ଏହା ଅନ୍ତର୍ଘାତୀ କାର୍ଯ୍ୟ ଜାରି ରଖିବ ନିଜର କର୍ମୀମାନଙ୍କୁ ପୁନଃ ସଙ୍ଗଠିତ କରିବ ଓ ଦେଶର ଧର୍ମ ନିରପେକ୍ଷ ଢାଞ୍ଚାକୁ ନଷ୍ଟ କରିବ

ପାକ୍ ଅଜ୍ହର୍ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶହା ମହମ୍ମୁଦ୍ କୁରେସି ଜେସେ ମହମ୍ମଦ ମୁଖ୍ୟ ମସୁଦ ଅଜ୍ହର୍ ପାକିସ୍ତାନରେ ଅଛି ଓ ଅସୁସ୍ଥ ରହିଛି ବୋଲି ସ୍ୱୀକାର କରିଛନ୍ତି ତେବେ ପାକିସ୍ତାନ ସରକାରଙ୍କୁ ପକ୍କା ପ୍ରମାଣ ମିଳିବା ପରେ ଯାଇଁ ତା' ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ଭାରତ ଗତ ବୁଧବାର ଦିନ ଏ ସଂକ୍ରାନ୍ତରେ ପାକିସ୍ତାନକୁ ଦସ୍ତାବିଜ୍ ଦେଇଥିଲା

ପାକିସ୍ତାନରେ ସନ୍ତାସବାଦୀ ମୌଳିକତାଞ୍ଚା ଥିବାକୁ ପାକିସ୍ତାନ ସରକାର ଓ ସାମରିକ ବାହିନୀ ଅଗ୍ରାହ୍ୟ କରୁଥିବାରୁ ଭାରତ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଆସୁଥିଲା ଏପର୍ଯ୍ୟନ୍ତ ପାକିସ୍ତାନଦ୍ୱାରା ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ମସୁଦ୍ ଅକ୍ହର୍ ଜେସେ ମହମ୍ମଦ ଗୋଷୀର ମୁଖ୍ୟ ଓ ପୁଲ୍ୱାମା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଜାତିସଂଘଦ୍ୱାରା ଜେସେ ମହଞ୍ଚଦକୁ ମଧ୍ୟ ବେଆଇନ ଘୋଷଣା କରାଯାଇଛି

ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ତାଙ୍କର ପିତା ମୁଖାଗ୍ନି ଦେଇଥିଲେ ତାଙ୍କର ପତ୍ନୀ ସ୍କ୍କାଡ୍ରନ ଲିଡର ଆରତୀ ସିଂ ଓ ଅନ୍ୟମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପରଲୋକ ଗମନ କରିଥିବା ଅଫିସରଙ୍କୁ ଶ୍ରଦ୍ଧାଞ୍ଚଳି ଦେବାପାଇଁ ବହୁସଂଖ୍ୟାରେ ଲୋକ ସେଠାରେ ରୁଣ୍ଡ ହୋଇଥିଲେ ବହୁ ବେସାମରିକ ଅଫିସର ସାମରିକ ଅଫିସର ଓ ରାଜନୈତିକ ନେତା ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ଭିପି ହାଇଦ୍ରାବାଦ ଉପରାଷ୍ଟପତି ଏମ୍ ଭେଙ୍କିୟା ନାଇଡ଼ ଏକ ସର୍ବାଙ୍ଗୀନ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଯାହା ଆମ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ସୂଜନଶୀଳତାକୁ ପ୍ରୋହାହିତ କରିବା ସହିତ ସେମାନଙ୍କ ଜ୍ଞାନୋଦୟ ଓ ଜାଗରଣ ସୃଷ୍ଟି କରିପାରିବ ହାଇଦ୍ରାବାଦସ୍ଥିତ ଆନ୍ଧ୍ର କଳା ବିଜ୍ଞାନ ଓ ବାଣିଜ୍ୟ ବିଦ୍ୟାଳୟ କଲେଜର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସମସ୍ତ ଅନ୍ତର୍ଜାତୀୟ ସଂସ୍ଥା ଭାରତକୁ ଏକ ଯୁବସଂଖ୍ୟାବହୁଳ ରାଷ୍ଟର ର ମାନ୍ୟତା ଦେଇଛନ୍ତି ସ୍ୱାସ୍ଥ୍ୟସେବା ଗୁଣାତ୍ମକ ଶିକ୍ଷା ନିଯୁକ୍ତି ସୁବିଧା ପ୍ରଦାନ ଏବଂ ଦକ୍ଷତା ବିକାଶ ଆଦିଦ୍ୱାରା ମାନବ ସମ୍ଭଳର ସୁବିନିଯୋଗର ଆବଶ୍ୟକତା ଉପରେ ଶ୍ରୀ ନାଇଡୁ ଗୁରୁତ୍ୱ ଆରୋପ କରିଚ୍ଛନ୍ତି

ମନ୍ତ୍ରଣାଳୟ କହିଛି ରେଳବାଇ ଯାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ଅଗ୍ରାଧିକାର ଦେଇଆସୁଛି ରେଳବାଇ କହିଛି ଦୁର୍ଘଟଣା ସଂଖ୍ୟା ଶୃନ୍ୟକୁ ଆଶିବାପାଇଁ ଏହା ପ୍ରତିଶ୍ରତିବଦ୍ଧ ରେଳବାଇର ପାଞ୍ଚ ବର୍ଷର ସଫଳତା ଉପରେ ଏକ ପୁସ୍ତକ ଉନ୍ମୋଚନ କରି ରେଳମନ୍ତ୍ରୀ ପୀୟୁଷ ଗୋୟଲ୍ କହିଛନ୍ତି ବ୍ରଡ୍ଗେଜ୍ ନେଟ୍ୱର୍କର ସମସ୍ତ ମାନବବିହୀନ ଲେବଲ୍ କ୍ରସିଂ ହଟାଯାଇଛି

ୟୁନାନି ମେଡିସିନ୍ ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ ଆଜି ଉତ୍ତରପ୍ରଦେଶ ଗାଜିଆବାଦଠାରେ ଦ୍ୱିତୀୟ ୟୁନାନି ଔଷଧ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ନାଏକ କହିଛନ୍ତି ୟୁନାନି ମେଡିସିନ୍ ଓ ଅନ୍ୟାନ୍ୟ ଆୟୁଷ ବ୍ୟବସ୍ଥା ମାଧ୍ୟମରେ ଉତ୍ତମ ଶିକ୍ଷା ଗବେଷଣା ଓ ସ୍ୱାସ୍ଥ୍ୟସେବା ଯୋଗାଣ ଲାଗି ତାଙ୍କ ମନ୍ତ୍ରଣାଳୟ ପ୍ରତିଶ୍ରତିବଦ୍ଧ